ମହାନଦୀ କୋଲ ଫିଲୁ ପରିଚାଳନା କର୍ତ୍ତପକ୍ଷ ଏହି ଦୁଇ ବିଦ୍ୟାଳୟ ପ୍ରତିଷ୍ଠାକୁ ଅନୁମୋଦନ କରିଛନ୍ତି ଏଥ୍ପାଇଁ କେନ୍ଦ୍ର କୋଇଲା ଓ ଖଣି ମନ୍ତୀ ପ୍ରହ୍ଲାଦ ଯୋଶୀଙ୍କୁ କେନ୍ଦ୍ରମନ୍ତୀ ଧର୍ମେନ୍ଦ୍ର ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି

ପାଇଁ ପତ୍ର ଲେଖିଥିଲେ

ଏହାଦ୍ୱାରା ସୁନ୍ଦରଗଡ଼ ଜିଲ୍ଲାର ଅଧିବାସୀ ବିଶେଷ ଉପକୃତ ହହବେ

ଏହି ସମୀକ୍ଷା ବୈଠକରେ ଅଂଶଗ୍ରହଣ କରିଥିବା ସ୍ୱାସ୍ଷ୍ୟ ବିଭାଗର ସ୍ୱତନ୍ତ ସଚିବ ତଥା ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଶାଳିନୀ ପଶ୍ଡିତ୍ କହିଛନ୍ତି ଜିଲ୍ଲାରେ ନମୁନା ପରୀକ୍ଷଣ ବୃଦ୍ଧିକରିବା ଲାଗି ପଦକ୍ଷେପ ନିଆଯାଇଛି

ଦିତୀୟ ଡୋଜ୍ ଟିକା ନେବାକୁ ଥିବା ହିତାଧିକାରୀ ପ୍ରଥମ ଡୋଜ୍ ଟିକାର ପ୍ରମାଶପତ୍ର ସାଙ୍ଗରେ ଆଶିବାକୁ ପରାମର୍ଶ ଦିଆଯାଇଛି